କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହିତ ବିଭିନ୍ କୋଭିଡ୍ ମାର୍ଗଦର୍ଶିକା ପାଳନ କରାଯାଇ ଦିବଂଗତ ରାଷ୍ଟ୍ରପତିଙ୍କ ଅନ୍ତ୍ୟେଷ୍ଟ୍ରି କାର୍ଯ୍ୟ ସମାପନ କରାଯାଇଛି

ପୂଜା ସମୟରେ ତୋରଣ ବା ଆଲୋକମାଳା ସାଜସଜା ହେବ ନାହି

ଆସନ୍ତାକାଲି ପ୍ରର୍ଶ୍ରିମୀ ଥିବାରୁ ସମୁଦ୍ର ଧୀରେ ଧୀରେ ପାଶି ଟାଶିବା କମାଇ ସାରିଲାଣି

ସେହିଭଳି ଦେବୀ ନଦୀ ଆଳିପିଙ୍ଗଳ ଠାରେ ବିପଦ ସଙ୍କେତଠାର୍ ସାମାନ୍ୟ ତଳେ ପ୍ରବାହିତ ହେଉଛି ବନ୍ୟା ଆସିଥିବା ଅନ୍ୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଯାଇଛି